ପିଏମ୍ ବିଜେପି ୱାର୍କର୍ସ ବିକାଶ ତ୍ୱରିତ ବିକାଶ ଏବଂ ସମସ୍ତଙ୍କ ପାଇଁ ବିକାଶ ଏହି ତିନୋଟି କଥା ନିର୍ବାଚନରେ ବିଜେପିର କାର୍ଯ୍ୟସ୍ଟଚୀ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବିଜେପି କର୍ମୀମାନଙ୍କ ସହ ଭିଡ଼ିଓ ମାଧ୍ୟମରେ ମତ ବିନିମୟ କରିବା ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେମାନେ ଏହି ତିନୋଟି କାର୍ଯ୍ୟସ୍କଚୀ ନେଇ ଜନସାଧାରଣଙ୍କ ପାଖକୁ ଯିବା ଉଚିତ କ୍ଷମତାରେ ଥିବାବେଳେ କଂଗ୍ରେସ ପାର୍ଟି ସାମରିକ କର୍ମଚାରୀଙ୍କ ପାଇଁ ୱାନ୍ ର୍ୟାଙ୍କ୍ ୱାନ୍ ପେନ୍ସନ୍ ବ୍ୟବସ୍ଥା କାର୍ଯ୍ୟକାରୀ କରିନଥିବାରୁ ସେ ତାହାର ସମାଲୋଚନା କରିଥିଲେ କଂଗ୍ରେସ ସଭାପତି ତ୍ରଟିପୂର୍ଣ୍ଣ ପ୍ରସଙ୍ଗ ଉତ୍ଥାପନ କରୁଥିବା ପ୍ରଧାନମନ୍ତ୍ରୀ ମଧ୍ୟ ତା'ର ନିନ୍ଦା କରିଥିଲେ ନିଜ ସରକାରର ସଫଳତା ବର୍ଷ୍ଣନା କରି ଶ୍ରୀ ମୋଦି କହିଛନ୍ତି ଏକ ସମୟ ଥିଲା ଇଷ୍ଟରନେଟ୍ ବିନା କୌଣସି ଏକ ଗାଁରେ ପ୍ରତିଯୋଗିତାମଳକ ପରୀକ୍ଷା ଦେବା ପ୍ରାର୍ଥୀଙ୍କ ପକ୍ଷେ ଅସମ୍ଭବ ମନେହେଉଥିଲା ଏବେ କିନ୍ତୁ ୱାଇଫାଇ ଏବଂ ଅନ୍ଲାଇନ୍ ପାଠ୍ୟକ୍ରମ ଯୋଗୁଁ ସେ ଅସୁବିଧା ଦୂର ହୋଇଛି ଦେଶରେ ଲକ୍ଷଲକ୍ଷ ସାଧାରଣ ସେବାକେନ୍ଦ୍ର ମାଧ୍ୟମରେ ସାଧାରଣ ଜନତାଙ୍କ ଜୀବନ ସ୍କୁଗମ ହୋଇଛି ଏବଂ ଭବିଷ୍ୟତ ଆହୁରି ଉଜ୍ଜଳତର ହେବ ବୋଲି ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି

ପିଓକେ ବସ୍ ସର୍ଭିସ୍ ପାକ୍ ଅଧିକୃତ କାଶ୍ରୀର ମଧ୍ୟ ଦେଇ ଚୀନ୍ ଓ ପାକିସ୍ତାନ ଦୁଇଦେଶ ମଧ୍ୟରେ ବସ୍ ଚଳାଚଳ ପାଇଁ ମସୁଧା କରୁଥିବାରୁ ଭାରତ ତା'ର ଦୂଢ଼ ପ୍ରତିବାଦ କରିଛି

ଚୀନ୍ ପାକିସ୍ତାନ ଅର୍ଥନୈତିକ କରିଡରରେ ଏହି ରାସ୍ତା ତିଆରି ହେଉଛି ଜେକେ ସିସ୍ଫାୟାର୍ ଜାମ୍ଗୁ କାଶ୍ମୀରର କୁପୱାଡ଼ା କିଲ୍ଲା ସୀମାନ୍ତରେ ଗତକାଲି ରାତିରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲୁଘନ କରାଯାଇଛି ପାକିସ୍ତାନୀ ସୈନ୍ୟମାନେ ନିୟନ୍ତ୍ରଣରେଖା ନିକଟରେ ଥିବା ଆଗୁଆ ଭାରତୀୟ ଘାଟି ଓ ଆବାସିକ ଅଞ୍ଚଳ ଉପରେ ଆଖିବୁଜା ଗୁଳିଗୋଳା ମାଡ଼ କରିଛନ୍ତି ଏହାଛଡ଼ା କିଲ୍ଲାର ଟାଙ୍ଗ୍ଦାର ସେକ୍ଟରରେ ମଧ୍ୟ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲ୍ଲଂଘନ କରାଯାଇଛି

ଏଥିରେ ମୃତାହତଙ୍କ ସଂପର୍କରେ ସବିଶେଷ ତଥ୍ୟ ମିଳିପାରି ନାହିଁ ଗମେଣ୍ଟ ଭେହିକଲ୍ ଡିଭାଇସ୍ ସର୍ବସାଧାରଣଙ୍କ ପରିବହନ କାର୍ଯ୍ୟରେ ନିୟୋଜିତ ସବୁ ଯାନରେ ଜରୁରୀକାଳୀନ ବଟନ୍ ଓ ଭେହିକିଲ୍ ଲୋକେସନ୍ ଟ୍ରାକିଂ ବ୍ୟବସ୍ଥାକୁ ଆସନ୍ତା ଜାନୁୟାରୀ ପହିଲାରୁ ବାଧ୍ୟତାମୂଳକ କରାଯାଇଛି ଏହାଫଳରେ ଜରୁରୀ ଅବସ୍ଥାରେ ବଟନ୍ ଦବାଇ ଯାତ୍ରୀମାନେ କର୍ତ୍ତୃପକ୍ଷଙ୍କୁ ସ୍ୱଚନା ଦେଇପାରିବେ

ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଅଟୋରିକ୍ନା ଓ ଇ ରିକ୍ନା ବ୍ୟତୀତ ଅନ୍ୟ ସବୁ ପରିବହନକାରୀ ଯାନରେ ଏହା ବାଧ୍ୟତାମୃଳକ

ଯାତ୍ରୀଙ୍କ ନିରାପଭାକୁ ଦୃଷ୍ଟିରେ ରଖି ଏହା କରାଯାଇଛି ଦେଶଓ୍ୱାଲ ଆଇଟିବିପି କ୍ୟାବିନେଟ୍ର ମନୋନୟନ କମିଟି ଭାରତ ତିବ୍ଦତ ସୀମା ପୁଲିସ୍ ଆଇଟିବିପିର ମହାନିର୍ଦ୍ଦେଶକ ପାଇଁ ଏସ୍ଏସ୍ ଦେଶୱାଲଙ୍କ ନାମକୁ ଅନୁମୋଦନ କରିଛି ଆଜି ଅବସର ଗ୍ରହଣ କରୁଥିବା ଆଇଟିବିପିର ମହାନିର୍ଦ୍ଦେଶକ ଆର୍କେ ପଚନନ୍ଦାଙ୍କ ସ୍ଥାନରେ ଶ୍ରୀ ଦେଶୱାଲ ଦାୟିତ୍ୱ ଗ୍ରହଣ କରିବେ ଗୃହ ମନ୍ତ୍ରଶାଳୟ ପକ୍ଷରୁ କୁହାଯାଇଛି ଯେ ଶ୍ରୀ ଦେଶଓ୍ୱାଲ ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରୀ ହେବା ପର୍ଯ୍ୟନ୍ତ ଆଇଟିବିପି ର ମହାନିର୍ଦ୍ଦେଶକ ସହିତ ସଶସ୍ତ ସୀମା ବଳର ମଧ୍ୟ ମହାନିର୍ଦ୍ଦେଶକ ଦାୟିତ୍ୱ ତୁଲାଇବେ ବୋତ୍ସୁଆନା ଭିପି ଭାରତରେ ପୁଞ୍ଜି ନିବେଶ ପାଇଁ ବୋତ୍ସୁଆନାର କମ୍ପାନିଗୁଡ଼ିକୁ ଉପରାଷ୍ଟ୍ରପତି ଭେଙ୍କାୟା ନାଇଡୁ ନିମନ୍ତ୍ରଣ କରିଛନ୍ତି ଗତକାଲି ଗାବ୍ରୋନ୍ଠାରେ ଅନୁଷ୍ଠିତ ତ୍ରୟୋଦଶ ବାର୍ଷିକ ବୋତ୍ସୁଆନା ଗ୍ଲୋବାଲ୍ ଏକ୍ନପୋ କୁ ଉଦ୍ଘାଟନ କରିବା ଅବସରରେ ଶ୍ରୀ ନାଇଡୁ ସେଠାକାର ପୁଞ୍ଜିପତି ଓ ବ୍ୟବସାୟୀଙ୍କୁ ଏହି ଆମନ୍ତ୍ରଣ ଜଣାଇଛନ୍ତି

ଏଥିରୁ ସରକାରଙ୍କ ପ୍ରଗତିମୂଳକ ସଂସ୍କାର କାର୍ଯ୍ୟକ୍ରମର କାର୍ଯ୍ୟକାରିତା ଏବଂ ଅଙ୍ଗିକାର ପ୍ରମାଶିତ ହେଉଛି ପିଏମ୍ ଇକି ଅଫ୍ ଡୁଇଙ୍ଗ୍ ସୁଗମ ବାଣିଜ୍ୟ ବ୍ୟବସାୟ ତାଲିକାରେ ଭାରତ ଯଥେଷ୍ଟ ଉପରକୁ ଉଠୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସନ୍ତୋଷ ପ୍ରକାଶ କରିଛନ୍ତି ଏକ ଟ୍ୱିଟ୍ରେ ସେ କହିଛନ୍ତି ଯେ ଆର୍ଥିକ ସଂସ୍କାର ପ୍ରକ୍ରିୟାକୁ କାର୍ଯ୍ୟକାରୀ କରିବାରେ ସରକାର ସଂକଳ୍ପବଦ୍ଧ ଏହା ମାଧ୍ୟମରେ ପରିବେଶର ସୁରକ୍ଷା ସହିତ ପୁଞ୍ଜି ନିବେଶ ବୃଦ୍ଧି ପାଇବ ଓ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ

ପରିସ୍ଥିତିର ମୁକାବିଲା ପାଇଁ ତୁରନ୍ତ ସେସବୁ ତାଲୁକ୍ରେ ଜରୁରୀ ରିଲିଫ୍ କାର୍ଯ୍ୟ ଆରମ୍ଭ କରିବାକୁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି

କ୍ରିକେଟ୍ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଆଜି ତିରୁଅନନ୍ତପୁରମ୍ଠାରେ ପଞ୍ଚମ ତଥା ଚଳିତ ସିରିଜ୍ର ଅନ୍ତିମ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହେବ ଏହି ମ୍ୟାଚ୍ ଦିନ ଗୋଟାଏ ତିରିଶ ମିନିଟ୍ରେ ଆରମ୍ଭ ହେବ

ଦୁଇଦେଶ ମଧ୍ୟରେ ତିନୋଟି ଟି ଟ୍ୱେଣ୍ଟି ମ୍ୟାଚ୍ ମଧ୍ୟ ଖେଳାଯିବ

ସ୍ୱକର ଟାଇଟଲ୍ ଭାରତର ପଙ୍କଜ ଆଡୱାନୀ ଚୀନ୍ର ଜୁ ରେତିଙ୍କୁ ଗତକାଲି ହରାଇ ଏସୀୟ ସ୍ନକର ଟୁର୍ ଟାଇଟଲ୍ ହାସଲ କରିଛନ୍ତି

ଏହି ପ୍ରତିଯୋଗିତା ବେଶ୍ ପ୍ରତିଦ୍ୱନ୍ଦିତାମୂଳକ ହେବ ବୋଲି ଆଶା କରାଯାଉଥିଲା